ଘଟଣା ସହ ସମ୍ମକ୍ତ ଅଭିଯୁକ୍ତଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ମଧ୍ଧ କହିଛନ୍ତି

ସୂଚନାଯୋଗ୍ୟ ଗତକାଲି ସମ୍ଭଲପୁର ଜେଲ୍ ଛକସ୍ଥିତ ବୋର୍ଡ଼ କାର୍ଯ୍ୟାଳୟରେ ଦୁର୍ବୃଉମାନେ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଥିଲେ

ସେସୁ ଉପରେ ଲାଗିଥିବା ଜରିମାନା ଯଥେଷ୍ ନୂହେଁ ବୋଲି ଖଣ୍ତପୀଠ କହିଛନ୍ତି

ନାଟମ ସ୍ତାନରେ ଫାଟ ସୃଷ୍ଟି ହୋଇଥିବା ଆଶଙ୍କା କରି ଚୂନ ଛଡାଇବାକୁ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାକୁ ପରାମର୍ଶ ଦିଆଯାଇଛି

ଯୁବକଙ୍କ ନାମ ମହମ୍ମଦ ଶାହାବାଜ୍

ଚାଷୀମାନଙ୍କୁ ଋଣଛାଡ଼ ଓ ଧାନ ନଷ୍ଟପାଇଁ କ୍ଷତିପୂରଣ ପ୍ରଦାନ ନେଇ ପ୍ରଶାସନ ନିକଟରେ ଦାବି କରାଯାଇଛି ପିଥେଇକୁ ନେଇ ଜିଲ୍ଲାରେ ବିଭିନ୍ନ ବ୍କକ୍ରେ ଅମଳ ଧାନ ଓ ଜମିରେ ଥିବା ପାଚୀଲା ଧାନ ନଷ୍ ହୋଇଥିବା ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି

ପୂର୍ବରୁ ଦେହ ଅସୁସ୍ଥ ହେବାରୁ ତାଙ୍କୁ ଜିଲା ମୁଖ୍ୟ ଚିକିସ୍ ଳୟରେ ଭର୍ତି କରାଯାଇଥିଲା

ଧିନ ଅବସ୍ଥାରେ ଆକି ସକାଳୁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଜେଲ କତୃପକ୍ଷ ବୌଦ୍ଧ ଥାନାରେ ସୂଚନା ଦେଇଛନ୍ତି

ଏନେଇ ଏକ ମାମଲା ବୌଦ୍ଧ ଥାନାରେ ରୁଜୁ କରାଯାଇଛି

ସେହିପରି ଅନ୍ୟ ଏକ ଟିମ୍ ଓରା ଗ୍ରାମରେ କୁକୁଡ଼ାମରା ଅଭିଯାନ ଜାରି ରଖିଛନ୍ତି